ଏହି ସମୟ ମଧ୍ଧରେ ଜିଲ୍ଲାର ପ୍ରବେଶ ଓ ପ୍ରସ୍ଚାନ ପଥକୁ ସିଲ୍ କରି ଦିଆଯାଇଛି

ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଗତକାଲି ଭିଡ଼ିଓ କନ୍ଫରେନ୍ବିଂ ମାଧ୍ଧମରେ ଏହାର ଶୁଭାରମ୍ୟ କରିଛନ୍ତି

ଏହି ଅତ୍ୟାଧୁନିକ ଚିକିହା ବଳରେ କରୋନା ଆକ୍ରାନ୍ତମାନେ ସୁସ୍ଚ ହେଉଛନ୍ତି ବୋଲି ଏହି ଅବସରରେ ମୁଖ୍ୟମନ୍ତୀ କହିଛନ୍ତି

ସମସ୍ତ ସରକାରୀ କାର୍ଯ୍ୟାଳୟରେ ଥିବା ଖାଲି ସ୍ଥାନଗୁଡ଼ିକରେ ଚାରାରୋପଣ କରିବାକୁ କିଲ୍ଲାପାଳ ପରାମର୍ଶ ଦେଇଛନ୍ତି